ତେବେ ଏହା ସ୍ୱଚ୍ଚ ସମୟ ମଧ୍ୟରେ ହାସଲ କରିବା ସନ୍ଥବ ନୁହେଁ ତେଣୁ ଏହି କ୍ଷେତ୍ରରେ ଅଗ୍ରୀମ ବିନିଯୋଗ କରାଯାଇ ପାରିଲେ ଉପଯୁକ୍ତ ସମୟରେ ଏହାର ସୁଫଳ ମିଳିପାରିବ ବୋଲି ସେ କହିଛନ୍ତି

ସେ କହିଛନ୍ତି ଯେ ସହଭାଗିତା ଓ ଜନସାଧାରଣଙ୍କ ଅଶଗ୍ରହଣ ଦ୍ୱାରା ହିଁ ନବସ୍କଜନ ଯାତ୍ରା ସମ୍ଭବ ହୋଇପାରିବ ଭାରତରେ ଏକ ସଶକ୍ତ ତଥା ଉହାହୀ ବୈଜ୍ଞାନିକ ସଂପ୍ରଦାୟର ସ୍ଥିତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଅନେକ ଉଚ୍ଚମାନର ବୈଜ୍ଞାନିକ ଅନୁଷ୍ଠାନ ରହିଛି ଯାହାକି କୋଭିଡ୍ ନାଇଷ୍ଟିନ୍ ବିପକ୍ଷ ଲଢ଼େଇରେ ଭାରତର ବୃହତମ ସମ୍ଭଳ ଭାବେ ସାବ୍ୟସ୍ତ ହୋଇଛି

କୋଭିଡ୍ ନାଇଷ୍ଟିନ୍କୁ ମୁକାବିଲା କରିବା ଦିଗରେ ଭାରତରେ ଲକଡାଉନ ଜାରୀ କରିବା ଓ ମାସ୍କ ବ୍ୟବହାରକୁ ପ୍ରୋସାହିତ କରିବା ଭଳି ନେଇଥିବା ପଦକ୍ଷେପଗୁଡ଼ିକ ଲାଗି ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ସେହିଭଳି ସଂକ୍ରମଣକୁ ରୋକିବା ଲାଗି ଦେଶରେ କଣ୍ଟ୍ରାକ୍ ଟ୍ରେସିଂ ଓ ର୍ୟାପିଡ୍ ଆଷ୍ଟିଜେନ୍ ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ଆରମ୍ଭ କରାଯାଇଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ ଟିକା ବିକଶିତ କରିବା କ୍ଷେତ୍ରରେ ଭାରତ ବର୍ତ୍ତମାନ ଆଗଧାଡ଼ିରେ ରହିଛି ଏଥିଲାଗି ସେ ଏହି ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ଓ ବୈଜ୍ଞାନିକମାନଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଅନ୍ୟପକ୍ଷରେ ଦେଶର ଗ୍ରାମାଞ୍ଚଳର ଲୋକଙ୍କୁ ମଧ୍ୟ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ସରକାର ସେଠାରେ ଅଧିକ ମେଡ଼ିକାଲ କଲେଜ ସ୍ଥାପନ କରିବା ସହିତ ଯୁବବର୍ଗଙ୍କୁ ଅଧିକ ସୁଯୋଗ ଦେବା ଲାଗି କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ଏହି ଗ୍ରାଣ୍ଡ ଚ୍ୟାଲେଞ୍ଜ ଅଧିବେଶନ କାଳରେ ବିଭିନ୍ତ ସମସ୍ୟାର ସମାଧାନ ଲାଗି ନୃତନ ପନ୍ଥା ନିର୍ଦ୍ଧାରଣ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି କ୍ୟାପିଟାଲ ଏକ୍ସପେଣ୍ଡିଚର ଏଫ୍ଏମ୍ ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦ୍ୱାରା ପୁଞ୍ଜି ବ୍ୟୟ ହେଉଛି ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଆୟୁଧ

ଦେଶରେ ଜନଜାତି ଜନସଂଖ୍ୟାର ବିକାଶ ପାଇଁ ନିରନ୍ତର ଉଦ୍ୟମ କରିବା ତଥା ବିଶେଷଭାବରେ ଓଡ଼ିଶାରେ ଜନଜାତି ସମ୍ପ୍ରଦାୟଙ୍କର ସାମୂହିକ ବିକାଶ ଏବଂ କଲ୍ୟାଣକୁ ନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଆବାସିକ ବିଦ୍ୟାଳୟ ପ୍ରତିଷା କରାଯାଉଛି ବିଶେଷକରି ଓଡ଼ିଶାର ଦ୍ରର୍ଗମ ତଥା ମାଓ ଅଞ୍ଚଳରେ ସ୍ଥାପିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରାଜ୍ୟର କମ୍ ସାକ୍ଷରତା ଥିବା କିଲ୍ଲାରେ ଶିକ୍ଷା କ୍ଷେତ୍ରକୁ ଅଧିକ ମଜବୁତ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ରାଜ୍ୟ ଓ କେନ୍ଦ୍ରଶାସତ ଅଞ୍ଚଳ ସହ ମିଶି କେନ୍ଦ୍ର ସରକାର କୋବିଡ ନାଇଷ୍ଟିନର ମୁକାବିଲା ପାଇଁ ପ୍ରସ୍ତୁତ କରୁଥିବା ରଣକୌଶଳ ଯୋଗୁଁ ଏହି ସଫଳତା ମିଳିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି

ଏହି ଯୋଜନାରେ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିଭିଭୂମି ସୃଷ୍ଟି କରିବାରେ ସମବାୟ ସଂସ୍ଥାଗୁଡିକ ଗୁରୁଦ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ଏଥିପାଇଁ କୁଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସମବାୟ ବିକାଶ ନିଗମ ଏନ୍ସିଡିସି ମିଳିତଭାବେ ଏକ ବିତ୍ତୀୟ ପ୍ରତିଷ୍ଠାନ ଗଠନ କରିଛନ୍ତି ଯାହା ବିକାଶ କାର୍ଯ୍ୟ ପାଇଁ ଅର୍ଥ ଯୋଗାଇ ଦେବ

ଏହାକୁ ପ୍ରରଣ କରିବା ପାଇଁ ଏନ୍ସିଡିସି ଏକ ଯୋଟ୍ଟନା ପ୍ରସ୍ତୁତ କରିଛି କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଗ୍ରାମାଞ୍ଚଳରେ କୃଷି ଓ କୃଷକ କଲ୍ୟାଶ କାର୍ଯ୍ୟକ୍ରମକ୍ତୁ ସୁଦୂଢ କରିବେ